ଜାଞ୍ଚ କାଶ୍ୱୀରରେ ସନ୍ତାସବାଦୀମାନେ ଜଣେ ପୂଲିସ୍ କନେଷ୍ଟବଳଙ୍କୁ ଔଷଧ ଦୋକାନରୁ ଅପହରଣ କରି ନେଇଛନ୍ତି

ଏବଂ ଭାରତ ଓ ଙ୍ଗଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି ଟୋର୍କ୍ତି ମ୍ୟାଚ୍ ଆଜି ରାତିରେ କାର୍ଡିଫ୍ଠାରେ ଖେଳାଯିବ

ଉଭୟ ନେତା ଆପୋଷ ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରିବାର ଆଶା କରାଯାଉଛି ଭାରତକୁ ତିନିଦିନିଆ ଗସ୍ତରେ ଆସି ଶ୍ରୀ ଟୋବ୍ଗେ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଥିଲେ ଆଜି ସନ୍ଧ୍ୟାରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସାକ୍ଷାତ କରିବେ ଗତକାଲି ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କୁ ସାକ୍ଷାତ କରିଛନ୍ତି

ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ପୂରାତନ ଓ ଚିରନ୍ତନ ବୋଲି ଶ୍ରୀ କୁମାର ବର୍ଣ୍ଣନା କରିଛନ୍ତି ସମ୍ବାଦ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ହିନ୍ଦୁ ଓ ବୌଦ୍ଧ ସଭ୍ୟତାରୁ ଗଣତନ୍ତ୍ର ସୃଷ୍ଟି ହୋଇଛି ଏବଂ ବିଶ୍ୱସ୍ତରୀୟ ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ଅଧିକ ଅବଦାନ ପାଇଁ ଏସିଆର ଗଣତାନ୍ତିକ ଦେଶଗୁଡ଼ିକ ଯୋଗାଦାନ କରିବାର ଆବଶ୍ୟକତା ରହିଛି ସେ କହିଛନ୍ତି ଗଣତାନ୍ତ୍ରିକ ମୂଲ୍ୟବୋଧ ହିନ୍ଦୁ ଓ ବୌଦ୍ଧ ଧର୍ମର ସଭ୍ୟତାରୁ ଆରମ୍ଭ ହୋଇଛି ଜାପାନ୍ର ଟୋକିଓଠାରେ ଅନୁଷ୍ଠିତ ଚତୁର୍ଥ ସମ୍ଭାଦ ଶୀର୍ଷକ ଆଲୋଚନାଚକ୍ର ପାଇଁ ଟ୍ୱିଟର ଜରିଆରେ ପଠାଇଥିବା ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି ଏହା କହିଛନ୍ତି ଏହି ଆଲୋଚନାଚକ୍ର ପାଇଁ ଶୀର୍ଷକ ଥିଲା ଏସିଆରେ ଗଣତନ୍ତ ଓ ମ୍ବଲ୍ୟବୋଧର ଆଦାନପ୍ରଦାନ ଶ୍ରୀ ମୋଦି ପୁଣି କହିଛନ୍ତି ଅନ୍ଧବିଶ୍ୱାସ ନୁହେଁ ଖୋଲା ମନୋଭାବ ଏବଂ ଆଦର୍ଶ ପରିବର୍ତ୍ତେ ଦର୍ଶନର ଆଦାନପ୍ରଦାନ ହେଉଛି ଗଣତାନ୍ତିକ ଭାବଧାରାର ପରମ୍ପରା ବୌଦ୍ଧ ଧର୍ମ ଓ ହିନ୍ଦୁ ଧର୍ମ ଲୋକମାନଙ୍କ ମଧ୍ୟରେ ସଠିକ୍ ବୁଝାମଣା ଦିଗରେ କାମ କରିଥାଏ ଏବଂ ଆତ୍ମ ସଂଯମତା ଆପୋଷ ସମ୍ମାନ ତଥା ଅନ୍ୟମାନଙ୍କ ପ୍ରତି ମଙ୍ଗଳକାମନା ହେଉଛି ଏସୀୟ ଦେଶଗୁଡ଼ିକର ମୂଳ ମନ୍ତ୍ର

ସେ କହିଛନ୍ତି ଗଣତନ୍ତ୍ରର ଅର୍ଥ ନୁହେଁ କେବଳ ଭୋଟ ଦେଇ ସରକାର ଗଠନ କରିବା ଆତ୍ମ ସଂଯମତା ଓ ଅନ୍ୟମାନଙ୍କର ଉପକାର ପାଇଁ ଚିନ୍ତାଧାରା ହେଉଛି ଗଣତନ୍ତ୍ରର ମୂଳ ଲକ୍ଷ୍ୟ ଜାପାନ୍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଲାବେଳେ କହିଛନ୍ତି ବୌଦ୍ଧ ଧର୍ମ ଜାପାନ୍ରେ ଆଦର୍ଶ ମୂଲ୍ୟବୋଧର ସ୍ଥାପନା କରିଛି ଫଳରେ ଭାରତ ଓ ଜାପାନ୍ ମଧ୍ୟରେ ଐତିହ୍ୟ ଓ ପରମ୍ପରା ଯଥେଷ୍ଟ ସାମଞ୍ଜସ୍ୟ ରହିଛି ସମ୍ବାଦ ଆଲୋଚନାଚକ୍ର ପ୍ରଥମ ସଂସ୍କରଣ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ସଂସ୍କରଣ ଟୋକିଓ ଓ ତୃତୀୟ ସଂସ୍କରଣ ୟାଙ୍ଗୁନ୍ରେ ଅନୁଷ୍ଠିତ ହୋଇଥିଲା ଗଡ଼କରୀ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି କ୍ରଇଜ୍ ପର୍ଯ୍ୟଟନର ବିକାଶ ପାଇଁ ସାଗରମାଳା ପ୍ରକଳ୍ପ ଅଧୀନରେ କେନ୍ଦ୍ର ସରକାର ଭାରତୀୟ ଜାହାଜ ପରିବହନ ନିଗମକୁ ପାଞ୍ଚଶହ କୋଟି ଟଙ୍କା ଯୋଗାଇ ଦେବ ଏହା ଫଳରେ କ୍ରଇଜ୍ କାହାଜ ଲିଜ୍ରେ ନେବା ପାଇଁ ଏହି ନିଗମ ସମର୍ଥ ହୋଇପାରିବ ଶ୍ରୀ ଗଡ଼କରି ଏବଂ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ କେଜେ ଆଲ୍ଫୋନ୍ ଭ୍ରମଣ ଓ ବାଣିଜ୍ୟ ସଂସ୍ଥାଗୁଡ଼ିକ ସହ ଏ ସମ୍ପର୍କୀତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ମୁମ୍ଭାଇରେ ଜବାହାରଲାଲ ନେହେରୁ ପୋର୍ଟ୍ ଟ୍ରଷ୍ଟର ବାର୍ଷିକୀ ଉତ୍ସବ ଅବସରରେ ଉଭୟ ନେତା ଏହି ପ୍ରସଙ୍ଗରେ ସେମାନଙ୍କ ସହ ଆଲୋଚନା କରିଥିବା କଣାପଡ଼ିଛି ଶ୍ରୀ ଗଡ଼କରୀ କହିଛନ୍ତି ସମୁଦ୍ର ପଥ ଓ ଅନ୍ତର୍ଦ୍ଦେଶୀୟ ଜଳ ପଥର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି ସେ କହିଛନ୍ତି କ୍ରଇକ୍ ପର୍ଯ୍ୟଟନ କମ୍ପାନୀଗୁଡ଼ିକ ବିଦେଶୀରୁ କ୍ରଇଜ୍ଗୁଡ଼ିକୁ ଆଣି ନିଜ ଦେଶରେ ତାର ବିକାଶ କରାଇଲେ ତାହା କମ୍ ଖର୍ଚ୍ଚରେ ହୋଇପାରିବ ଶ୍ରୀ ଆଲ୍ଫୋନ୍ନ କହିଛନ୍ତି ତିନି ବର୍ଷ ଭିତରେ ବିଦେଶୀ ପର୍ଯ୍ୟଟକମାନଙ୍କ ସଂଖ୍ୟା ଦ୍ୱିଗୁଣା କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି କ୍ରଇଜ୍ ପର୍ଯ୍ୟଟନ ବ୍ୟବସାୟ ବଢ଼ାଇବା ପାଇଁ ପ୍ରଥମ ପାଞ୍ଚବର୍ଷ ପର୍ଯ୍ୟନ୍ତ ଜିଏସ୍ଟି ଲାଗୁ ନ କରିବାକୁ ସେ ମତ ଦେଇଛନ୍ତି ଏସ୍ସି ଅଯୋଧ୍ୟା ବାବ୍ରି ମସ୍ଜିଦ୍ ରାମମନ୍ଦିର ଜମି ବିବାଦ ମାମଲା ଉପରେ ସ୍ରପ୍ରିମ୍କୋର୍ଟ ଆଜି ପ୍ରନଃ ଶ୍ରଣାଣୀ ଆରମ୍ଭ କରିବାର ଆଶା କରାଯାଉଛି

ଏହି ରାୟ ସପକ୍ଷରେ ଦୁଇ ଜଣ ବିଚାରପତି ମତ ଦେଇଥିଲା ବେଳେ ବିରୁଦ୍ଧରେ ଜଣେ ବିଚାରପତି ମତ ଦେଇଥିଲେ ସେଣ୍ଟର ସାଇବର ସାଇବର ଅପରାଧ ସଂକ୍ରାନ୍ତରେ ଅନ୍ଲାଇନ୍ରେ ଅଭିଯୋଗ ଦାଖଲ କରିବା ପାଇଁ କେନ୍ଦ୍ ସରକାର ଅନ୍ଲାଇନ୍ ସାଇବର ଅପରାଧ ସମ୍ପର୍କୀତ ଏକ ପୋର୍ଟାଲ୍ ଆରମ୍ଭ କରିବେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର ବରିଷ୍ଠ ନାଗରିକମାନଙ୍କ ପାଇଁ ଦିଲ୍ଲୀ ପୁଲିସ୍ ଦ୍ୱାରା ଆୟୋକିତ ସାଇବର ନିରାପଭା ଓ ଡିଜିଟାଲ୍ ସଚେତନତା କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଲାବେଳେ ଏହା କହିଛନ୍ତି

ଜେ ଆଣ୍ଡ କେ ଦକ୍ଷିଣ କାଶ୍ୱୀରର ବେହିଲ୍ ସୋପିଅନ୍ ଅଞ୍ଚଳର ଏକ ଔଷଧ ଦୋକାନରୁ କେତେକ ଅଜ୍ଞାତ ସନ୍ତାସବାଦୀ କନେଷ୍ଟବଳ ଜାଭେଦ ଅହମ୍ମଦ ଡର୍ଙ୍କୁ ଅପହରଣ କରି ନେଇଛନ୍ତି

ପୁଲିସ୍ କହିଛି କନେଷ୍ଟବଳକୁ ମୁକୁଳେଇବା ପାଇଁ ଏବଂ ଅପହର୍ତ୍ତାମାନଙ୍କୁ ଧରିବା ଲାଗି ଧରପକଗଡ଼ ଆରମ୍ଭ ହୋଇଯାଇଛି ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ବ୍ୟକ୍ତିଗତ ନିରାପତ୍ତା ରକ୍ଷି ଭାବେ ସେହି କନେଷ୍ଟବଳଙ୍କୁ ମୁତ୍ୟନ କରାଯାଇଥିଲା ସିବିଆଇସି ଜିଏସ୍ଟି ଉପଭୋକ୍ତାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରୋକ୍ଷ ଟିକସ ଓ ଆମଦାନୀ ଶ୍ରେଳ୍କ କେନ୍ଦୀୟ ବୋର୍ଡ ଜିଏସ୍ଟି ଯାଞ୍ଚ ନାମକ ଏକ ମୋବାଇଲ୍ ଆପ୍ ବିକଶିତ କରିଛନ୍ତି ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଆଣ୍ଡ୍ରଏଡ୍ ଆପ୍ ମାଧ୍ୟମରେ କୌଣସି ବ୍ୟକ୍ତି ଉପଭୋକ୍ତାଙ୍କଠାରୁ ଜିଏସ୍ଟି ଆଦାୟ କରିବାକୁ ଯୋଗ୍ୟ କି ନାହିଁ ଜାଣି ହେବ ଜିଏସ୍ଟି ଆଦାୟ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନର ସମସ୍ତ ବିବରଣୀ ଏହି ଆପ୍ ମାଧ୍ୟମରେ ଉପଭୋକ୍ତା ଜାଣିପାରିବେ କୌଣସି ସାମଗ୍ରୀ ବା ସେବା କ୍ରୟ କଲାବେଳେ ଯଦି ବିଲ୍ରେ ଜିଏସ୍ଟି ବାବଦ ଅର୍ଥ ଦେବାକୁ ହେଉଥାଏ ତାର ବୈଧତା ଏହି ଆପ୍ ମାଧ୍ୟମରେ ଉପଭୋକ୍ତା ଜାଣିପାରିବେ ଅମିତ ଶାହା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଲୋକଙ୍କ ଉପକାର ପାଇଁ କେନ୍ଦ୍ରେ ଏନ୍ଡିଏ ସରକାର ଅନେକ ପଦକ୍ଷେପ ନେଇଛନ୍ତି ଗତକାଲି ଆଗ୍ରାରେ ବୃଦ୍ଧିଜ୍ଞୀବୀମାନଙ୍କର ଏକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ଓ ବିଭିନ୍ନ ଯୋଜନାଗୁଡ଼ିକର ସଫଳତା ବିଷୟରେ ସେ ଉଲ୍ଲେଖ କରିଥିଲେ ସେ କହିଛନ୍ତି ସ୍ୱଚ୍ଛତା ମିଶନ୍ ଗରିବ ପରିବାରଗୁଡ଼ିକ ପାଇଁ ଏଲ୍ପିଜି ଗ୍ୟାସ୍ କନେକ୍ସନ୍ ଜନଧନ ଜମାଖାତା ମୁଦ୍ରା ଯୋଚ୍ଚନା ଯୁବକମାନଙ୍କ ମଧ୍ୟରେ କୁଶଳତା ବୃଦ୍ଧି ଏବଂ ପ୍ରତ୍ୟେକ ଗାଁକୁ ବିଦ୍ୟୁତ୍ ଯୋଗାଣ ଆଦି ଅନେକ ଜନକଲ୍ୟାଣମୂଳକ ଯୋଜନା କେନ୍ଦ୍ର ସରକାର ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି

ତେବେ ଗତବର୍ଷ କୋର୍ଟ ପକ୍ଷରୁ ସେମାନଙ୍କ ବିରୁଦ୍ଧରୁ ଦେଶ ଦ୍ରୋହ ଅଭିଯୋଗ ପ୍ରତ୍ୟାହାର କରିନିଆ ଯାଇଥିଲା

ଜୁହୁ ବିଚ୍ ମୁମ୍ବାଇର କୁହୁ ବେଳାଭୂମି ସମୁଦ୍ରରେ ଗତକାଲି ସନ୍ଧ୍ୟାରେ ଚାରିଜଣ ବୁଡ଼ିଯାଇ ପ୍ରାଣ ହରାଇଥିବା ଆଶଙ୍କା କରାଯାଇଛି

ଫିଫା ରୁଷିଆଠାରେ ଚାଲିଥିବା ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆକି ଦୁଇଟି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ

ଆସନ୍ତାକାଲି ସ୍ପିଡେନ୍ ଓ ଇଂଲଣ୍ଡ ମଧ୍ୟରେ ଏବଂ ରୁଷିଆ ଓ କ୍ରୋଏସିଆ ମଧ୍ୟରେ ଅନ୍ୟ ଦୁଇଟି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ ଆସନ୍ତା ମଙ୍ଗଳବାର ଏବଂ ବୁଧବାର ଦିନ ଦୁଇଟି ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ

ଗତ ସୋମବାର ଦିନ ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ପ୍ରଥମ ଟି ଟୋର୍କ୍ଟି କ୍ରିକେଟ୍ ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ ଆଠ ୱିକେଟ୍ରେ ପରାସ୍ତ କରିଥିଲା ସେହି ମ୍ୟାଚ୍ରେ କେ ଏଲ୍ ରାହୁଲ ଶତକ ହାସଲ କରିଥିବାବେଳେ କୁଲଦୀପ ଯାଦବ ପାଞ୍ଚ ୱିକେଟ୍ ହାସଲ କରିଥିଲେ ଆକିର ମ୍ୟାଚ୍ କିତି ପାରିଲେ ଭାରତ ଲଗାତର ଛଅଟି ଟି ଟୋଣ୍ଟି କ୍ରିକେଟ୍ ସିରିଜ୍ ଜିତିବାର କୃତିତ୍ୱ ହାସଲ କରିବ

ଚଳିତ ଇଂଲଣ୍ଡ ବିପକ୍ଷ ଟି ଟୋଙ୍କି ସିରିଜ୍ ପରେ ଭାରତ ସେଠାରେ ତିନୋଟି ଦିନିକିଆ ମ୍ୟାଚ୍ ଏବଂ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ଖେଳିବ

ରୋହନ୍ ବୋପନ୍ନା ତାଙ୍କ ସାଥୀ ଖେଳାଳି ଫ୍ରାନ୍ସର ଏଡୋୱାର୍ଡ ରୋକର ଭାସେଲିନ୍ ଦ୍ୱିତୀୟ ରାଉଶ୍ଡକୁ ଉନ୍ନିତ ହୋଇଛନ୍ତି ସେହିପରି ଦିବ୍ଜୀ ଶରଣ ତାଙ୍କ ନ୍ୟୁଜିଲାଣ୍ଡ ଯୋଡ଼ି ଅରଟେମ୍ ସୀଟକ ଦ୍ୱିତୀୟ ରାଉଣ୍ଡକୁ ଯାଇଛନ୍ତି